ସେ କହିଛନ୍ତି ଦେଶ ଏହି ସଂକ୍ରମିତ ରୋଗ ବିରୁଦ୍ଧରେ ଲଢେଇ କରୁଥିବା ସମୟରେ ଏହାର ଜନସାଧାରଣ ଏ ସଂକ୍ରାନ୍ତରେ ଜାରି ନିୟମାବଳୀକୁ ମାନିବା ଆବଶ୍ୟକ

ବର୍ଉମାନ ଭୁବନେଶ୍ୱରସ୍ଥିତ ଆରଏମ୍ଆରସିଏବଂ ଏମ୍ସରେ କରୋନା ନମୁନା ପରୀକ୍ଷା କରାଯାଉଛି

ଏକ ଟୁଇଟ୍ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଗୁଜରାଟର ସୁରତ ସମେତ ଅନ୍ୟ ସ୍ଥାନରେ ଲକ୍ ଡାଉନ ଯୋଗୁଁ ଅଟକି ରହିଥିବା ଓଡିଆ ଶ୍ରମିକମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଶ୍ରୀ ପ୍ରଧାନ ଟେଲିଫୋନ ଯୋଗେ ଗୁଜରାଟ ମୁଖ୍ୟମନ୍ତୀଙ୍କୁ ଅନୁରୋଧ କରିଛନ୍ତି

ସ୍ୱୟଂ ସହାୟକ ଗୋଷୀ ଅଙ୍ଗନବାଡି ଓ ଗ୍ରାମ ରୋକଗାର ସେବକମାନେ ଏଥିରେ ସହାୟତା କର୍ସଛନ୍ତି

ଏପରି ସ୍ଥିତିରେ ରାକ୍ୟର ସମସ୍ତ ଡାକ୍ତର ସେବିକା ଫର୍ମାସିଷ୍ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ କର୍ମଚାରୀ ଚାରି ମାସର ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତୀଙ୍କ ତରଫରୁ ଘୋଷଣା ହୋଇଥିଲା